ଆଗକୁ ଏହି ଭାଷା ବିଶ୍ୱସ୍ତରେ ପରିଚୟ ଲାଭ କରବା ସହ ସବୁ ଖବର ଓଡ଼ିଆ ଭାଷାରେ ମିଳିପାରିବ ମେଡ଼ିକାଲ କଲେଜ ରାଜ୍ୟରେ କରୋନା ମହାମାରୀର ନିୟନ୍ତ୍ରଣ ସହ କରୋନା ଭୂତାଣୁରେ ସଂକ୍ରମିତମାନେ କିଭଳି ସଠିକ୍ ଭାବେ ସ୍ୱାସ୍ଘ୍ୟସେବା ପାଇପାରିବେ ସେନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି